ନିର୍ବାସନରେ ଥାଇ ସେ ଏହି ପ୍ରାଦେଶିକ ସରକାରଙ ମୁଖ୍ୟ ଥିଲେ

ଏହି ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କଟକ ସ୍ତିତ ପୁଲିସ୍ ମୁଖ୍ୟାଳୟ ପରିସରରେ ଅନୁଷ୍ଷିତ ହୋଇଯାଇଛି

ଏହି ପରିପ୍ରେକ୍ଷୀରେ ସେମାନଙ୍ଙ ସ୍ବତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

ସେ କହିଛନ୍ତି ରାୟଗଡ଼ା ଓ ଗଞ୍ଞାମ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଶେଷ ହୋଇଛି

ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ

ଆକି ସକାଳୁ ସେ ବିଲକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି

ଏହି ଘଟଣା ପରେ ମଧ୍ଧ ସ୍ରାନୀୟ ଗ୍ରାମବାସୀ ଭୟଭିତ ହୋଇପଡ଼ିଛନ୍ତି

ଘଟଶା ସ୍ଥଳରେ ଉଉେଜନା ପ୍ରକାଶ ପାଇଛି

ଫଳରେ ସେଠାରେ ଯାନବାହନ ଚଳାଚଳ ସଖ୍ରର୍ଷ ବାଧାପ୍ରାପ୍ତ ହୋଇଛି

ଏହି ଘଟଶାରେ ଦୁଇଜଶ ଗ୍ରାମବାସୀଙ୍କ ସମେତ କଣେ ପୁଲିସ୍ ଏଏସ୍ଆଇ ଆହତ ହୋଇଛନ୍ତି ସମସ୍ତ ମେତ୍ ବିସର୍ଜନ ସରିଛି ଏବଂ ପରିସ୍ତିତି ନିୟନ୍ତଶାଧୀନ ଥିବା ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ନାୟକ ସ୍ଚନା ଦେଇଛନ୍ତି

ମୟରଭଞ୍ ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ସଭାପତି ବୈଦ୍ୟନାଥ ମହାନ୍ତ ସମାବେଶରେ ଅଧ୍ଧକ୍ଷତା କରିଥିଲେ